ଏଣିକି ଅଯଥାରେ ହର୍ଣ୍ଡ ବଜାଇଲେ ଗାଡ଼ି ଚାଳକଙ୍କୁ ହଜାରେ ଟଙ୍କା ଜୋରିମାନା ଦେବାକୁ ପଡ଼ିବ ସେହିଭଳି ଗାଡ଼ି ଚଲାଇଲା ବେଳେ ମୋବାଇଲ୍ ଫୋନ୍ରେ କଥା ହେଲେ ସର୍ବନିମ୍ନ ଜୋରିମାନା ପାଞ ହଜାର ଟଙ୍ଙା ପର୍ଯ୍ୟନ୍ତ ଆଦାୟ କରାଯିବ

ସଡ଼କ ଦୁର୍ଘଟଶାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ସରକାର ଏହି ଆଇନ ଲାଗୁ କରିଛନ୍ତି

ପ୍ରତିଟି ସରକାରୀ ବିକ୍ରୟ କେନ୍ଦ୍ରରେ ଏ ନେଇ ବିଙ୍କାପନ ଦିଆଯାଇଛି

ଆକର୍ଷଣୀୟ ତୋରଣ ଏବଂ ରଙ୍ଙୀନ ଆଲୋକମାଳାରେ ମଣ୍ଡପଗୁଡ଼ିକୁ ସଜିତ କରାଯାଇଛି

ତାଳଚେରରେ ଓଡ଼ିଶାର ପ୍ରସିଦ୍ଧ ଗଣେଶ ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି

ଚଳିତ ଦୁର୍ଗାପୂଙ୍କାକୁ ମଦ ଓ ପଲିଥିନମ୍ପକ୍ତ କରିବା ପାଇଁ ଏହି ବୈଠକରେ ନିଷ୍ବଉି ନିଆଯାଇଛି

ଶ୍ରୀ ଦାଶ କୋରାପୁଟ ଜିଲ୍ଲା ଅନ୍ତର୍ଗତ ବୋରିଗୁମ୍ମା ଅଅଳର ଖଟାଲୁଗୁଡ଼ା ପିୟୁପିଏସ୍ରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି

ଦେଶର ଯୁବ ସମାଜ ପାଇଁ ସେ ଆଦର୍ଶ ବୋଲି ମୁଖ୍ୟମନ୍ତୀ କହିଚ୍ଚନ୍ତି

ବସ ସହ ଏକ ବାଇକ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା

ଏହାକୁ ଦୃଷିରେ ରଖି ବିଭିନ୍ନ କିଲ୍ଲାକୁ ଅରେଞ ଏବଂ ୟେଲୋ ସତର୍କ ସ୍ଚନା ଜାରି କରାଯାଇଛି

ଆକି ଏବଂ ଆସନ୍ତାକାଲି ରାକ୍ୟର ବିଭିନ୍ନ ଅଞ୍ଞଳରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ନେଇ ପାଶିପାଗ ବିଭାଗ ପୁର୍ବାନ୍ମାନ କରିଛି ଏହିସମୟ ମଧ୍ଘରେ ସମୁଦ୍ର ଅଶାନ୍ତ ରହିବାର ସୟାବନା ଥିବାରୁ ମଧ୍ୟଜୀବୀଙ୍ଙୁ ସମୁଦ୍ର ମଧ୍ଧକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି